ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହ କଥାବାର୍ଭା ବେଳେ ଶ୍ରୀ ମୋଦି କହିଛନ୍ତି ନୂଆ ଭାରତ ଗଠନ ଏବଂ ସମାଜର ଉନୁତି ପାଇଁ ଏହି କାର୍ଯ୍ୟକ୍ମକୁ ଆଗେଇନେବା ଉଚିତ

ପିଏମ୍ ଡିକିଟାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିଜିଟାଲ୍ ଇଣ୍ଡିଆ ଉଦ୍ୟମ ଗ୍ରାମ୍ୟସ୍ତରୀୟ ଉଦ୍ୟମିତା ଗୋଷ୍ଠୀ ସୃଷ୍ଟି କରୁଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଡିକିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି କହିଛନ୍ତି ନ୍ତଆ ଭାରତ ଗଠନ ପାଇଁ ଏହି କାର୍ଯ୍ୟକ୍ମକ୍ତ ଆହୁରି ଆଗକୁ ଆଗେଇନେବାର ଆବଶ୍ୟକତା ରହିଛି ସେ କହିଛନ୍ତି ନାଗରିକମାନେ ଡିଜିଟାଲି ସ୍ୱାକ୍ଷର ହେବା ନିହାତି ଆବଶ୍ୟକ ଶ୍ରୀ ମୋଦି କହିଛନ୍ତି ଗତ ଚାରିବର୍ଷ ଭିତରେ ଏନ୍ଡିଏ ସରକାର ଡିଙ୍କିଟାଲ୍ ଇଣ୍ଡିଆ ଗଠନର ସବୁ ଦିଗଗୁଡ଼ିକ ଉପରେ କାମ କରୁଛନ୍ତି ସେ କହିଛନ୍ତି କାରିଗରୀ ଞ୍ଜାନକୌଶଳର୍ ଦେଶର ନାଗରିକମାନେ ବିଶେଷକରି ଗ୍ରାମାଞ୍ଚଳର ଲୋକମାନେ ଯେଭଳି ଅଧିକରୁ ଅଧିକ ଲାଭବାନ ହୋଇପାରିବେ ସେଥିପ୍ରତି ଧ୍ୟାନ ରଖି ଏହି କାର୍ଯ୍ୟକ୍ମ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ସବୁଲୋକମାନେ ଯେପରି କାରିଗରୀ ଞ୍ଜାନକୌଶଳର ଉପକାର ପାଇପାରିବେ ସେଥିଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ସାଧାରଣ ସେବା କେନ୍ଦ ଜରିଆରେ ଭାରତରେ ପରିବର୍ତ୍ତନ ଆସ୍ତଛି ଏବଂ ଏହି କେନ୍ଦ୍ରଗ୍ରଡ଼ିକର ନେଟୱାର୍କକୁ ସରକାର ମଜବୁତ କରିଛନ୍ତି

ସେ କହିଛନ୍ତି କାରିଗରୀ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ଇଞ୍ଜରନେଟ୍ ଜରିଆରେ ରେଳ ଟିକେଟ୍ ବୁକିଂ ଏବଂ ବିଭିନ୍ନ ସେବାର ଦେୟଗୁଡ଼ିକ ପୈଠ କରାଯାଉଥିବାରୁ ଲୋକମାନେ ବିଭିନ୍ନ ଅସୁବିଧାରୁ ରକ୍ଷା ପାଉଛନ୍ତି ସେ କହିଛନ୍ତି ଡିକିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁଁ ବିପିଓ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବିପିଓ କ୍ଷେତ୍ ଏବେ ଖାଲି ବଡ଼ବଡ଼ ସହରରେ ସୀମିତ ହୋଇ ରହିନାହିଁ ଏହା ଏବେ ଛୋଟଛୋଟ ସହରଗୁଡ଼ିକୁ ବ୍ୟାପିଥିବାରୁ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ଫଳରେ ବଡ଼ ସହରକୁ ରୋଜଗାର କରିବା ପାଇଁ ଯୁବକମାନେ ଆଉ ଯାଉ ନାହାନ୍ତି ସେ କହିଛନ୍ତି ଭାରତ ବିପିଓ ବିକାଶ ଯୋଜନା ଏବଂ ଉତ୍ତର ପୂର୍ବାଞ୍ଚଳ ପାଇଁ ପୃଥକ୍ ବିପିଓ ବିକାଶ ଯୋଜନା ସୃଷ୍ଟି ହେବା ଦ୍ୱାରା ଏହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି

କିନ୍ତୁ ବର୍ତ୍ତମାନ ସାଧାରଣ ସେବାକେନ୍ଦ୍ର ଖୋଲିଯିବା ଦ୍ୱାରା ତାଙ୍କ ଜୀବନରେ ପରିବର୍ଭନ ଆସିଛି ହରିଆଣା ଯମୁନା ନଗରର ମିନୁ କହିଥିଲେ ଭୀମ୍ ଆପ୍ ବ୍ୟବହାର ସେ ଶିଖିଯିବା ପରେ ଜୀବନ ବହୁତ ସହଜ ହୋଇପାରିଛି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜିତେନ୍ଦ୍ର ସୋଲଙ୍କି କହିଥିଲେ ଡିକିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ତାଙ୍କ ଗାଁରେ ଇଷ୍ଟରନେଟ୍ ପହଞ୍ଚିଥିବାରୁ ପିଲାମାନେ ଅନ୍ଲାଇନ୍ କରିଆରେ କୋଚିଂ ସୁବିଧା ପାଉଛନ୍ତି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଛନ୍ତି ପିଏମ୍ ନିତି ଆୟୋଗ ନିତି ଆୟୋଗର କାର୍ଯ୍ୟନିର୍ବାହୀ ପରିଷଦ ଆଗାମୀ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ ଆସନ୍ତା ରବିବାର ଦିନ ରାଷ୍ଟ୍ରପତି ଭବନରେ ଦିନ ବ୍ୟାପୀ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଗଣ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ଏବଂ କେନ୍ଦ୍ର ସରକାରୀ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ ଜାତୀୟ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ଦୂରଦୃଷ୍ଟି ରୂପରେଖ ପ୍ରସ୍ତୁତ ସହିତ ଉପାୟ ଅବଲମ୍ବନ ଏବଂ ସାମୁହିକ ବିକାଶ ପାଇଁ ରାଜ୍ୟଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ଦିଗରେ ଯୋଜନା ପ୍ରସ୍ତୁତ କରିବା ନିତି ଆୟୋଗ କାର୍ଯ୍ୟକାରି କମିଟିର ମୁଖ୍ୟ ଦାୟିତ୍ୱ ଗତବର୍ଷ ସମ୍ପାଦିତ କାର୍ଯ୍ୟ ଏବଂ ଭବିଷ୍ୟତ ଉନ୍ନୟନମୂଳକ ଅଗ୍ରାଧିକାର ଯୋଜନା ବିଷୟରେ ଏହି ବୈଠକରେ ଆଲୋଚନା ହେବ

ଉତ୍ତରପ୍ରଦେଶର ଡଙ୍କଉର୍ଠାରେ ଆଜି ସକାଳେ ଡିଜିଟାଲ୍ ଇଣ୍ଡିଆ ଯୋଜନାର ହିତାଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲାବେଳେ ଶ୍ରୀ ପ୍ରସାଦ ଏହା କହିଛନ୍ତି ସେ କହିଛନ୍ତି ସାଧାରଣ ସେବା କେନ୍ଦ୍ରଗୁଡ଼ିକ ଲକ୍ଷ୍ୟଧାର୍ଯ୍ୟ ଠାରୁ ଅଧିକ ସେବା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଲୋକମାନେ ପ୍ରକୃତ ଉପକାର ପାଉଥିବା ଅତି ଆନନ୍ଦର ବିଷୟ ସୟେଦ୍ ଜାମ୍ପୁ କାଶ୍ମୀରରେ ହତ୍ୟା କରାଯାଇଥିବା ବିଶିଷ୍ଟ ସମ୍ପାଦକ ତଥା ସାମ୍ବାଦିକ ସଏଦ ସୁଜାତ୍ ବୁଖାରୀଙ୍କୁ ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ତାଙ୍କ ନିଜ ଜନ୍ମୁମାଟିରେ କବର ଦିଆଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକମାନେ ରାଜ୍ୟର ମନ୍ତ୍ରୀମାନେ ବିଧାୟକ ସରକାରୀ ଅଫିସର ବିଭିନ୍ନ ରାଜନୈତିକ ଦଳର ନେତା ସାମ୍ବାଦିକ ନ୍ୟାସନାଲ୍ କନ୍ଫରେନ୍ନର ନେତା ଉମର ଅବଦ୍ୁଲ୍ଲା କଂଗ୍ରେସ ନେତା ସୈଫୁଦ୍ଦିନ ସୋଜ୍ ଶେଷକୃତ୍ୟ ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଥିଲେ ଗତକାଲି ସନ୍ଧ୍ୟାରେ ଶ୍ରୀନଗରଠାରେ ଆତଙ୍କବାଦୀମାନେ ତାଙ୍କୁ ଗ୍ରଳିକରି ହତ୍ୟା କରିଛନ୍ତି ବୁଖାରୀ ତାଙ୍କର ଅଙ୍ଗରକ୍ଷୀମାନଙ୍କ ସହିତ ଯାଉଥିବା ବେଳେ ହଠାତ୍ ଚାରି ଜଣ ଅଜ୍ଞାତ ବନ୍ଧ୍ରକଧାରୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ବୁଖାରୀ ଓ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଜଣେ ଅଙ୍ଗରକ୍ଷୀଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ସ୍ୱର୍ଗତ ବୁଖାରୀ ରାଇଜିଂ କାଶ୍ମୀର ଇଂରାଜୀ ଦୈନିକର ସମ୍ପାଦକ ଥିଲେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସ୍କଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ରାଜ୍ୟପାଳ ଏନ୍ଏନ୍ ଭୋରା ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ବିଚ୍ଛିନୁତାବାଦୀ ନେତା ସୟଦ ଅଲ୍ଲୀ ଗିଲାନି ମିର୍ୱେକ୍ ଓମର ଫାରୁକ୍ ଓ ୟାସିର୍ ମଲ୍ଲିକ ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଏକ କାପୁରୁଷୋଚିତ୍ତ ଘଟଣା ବୋଲି କହିଚ୍ଛନ୍ତି ମାଓଇଷ୍ଟ ଛତିଶଗଡ଼ର ବସ୍ତର ଅଞ୍ଚଳ ଅନ୍ତର୍ଗତ ସୁକୁମା ଜିଲ୍ଲାରେ ନିରାପଭା ବାହିନୀମାନଙ୍କ ଗୁଳିଚୋଟରେ ତିନିକ୍କଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି ପୁଲିସ ଆରକ୍ଷୀ ଅଭିଶେକ ମିଣା କହିଛନ୍ତି ଚିନ୍ତାଗୁଫା ଜଙ୍ଗଲରେ ମାଓବାଦୀମାନେ ରହିଥିବାର ଖବର ପାଇଲା ପରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସ୍ପତନ୍ତ୍ର ଟାକୁଫୋର୍ସ ବାହିନୀର ଏକ ମିଳିତ ଟିମ୍ ସେହି ଅଞ୍ଚଳକୁ ଘେରାଉ କରି ଖାନ୍ତଲାସୀ କରିଥିଲା ଖାନତଲାସୀ ବେଳେ ନକ୍କଲପନ୍ଥୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା

ରାଜ୍ୟ ସରକାରଙ୍କ ପ୍ରମାଣ ଆଧାରରେ ଯୋଗ୍ୟ ହିତାଧିକାରୀମାନଙ୍କର ବ୍ୟାଙ୍କ ଜମାଖାତାରେ ଏହି ଅର୍ଥ କମା କରାଯିବ ଏହି ଯୋଜନାକୁ ସୁରୁଖୁରୁରେ ରୁପାୟନ କରିବା ପାଇଁ ରାଜ୍ୟ ସରକାର ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବେ ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ସମ୍ପ୍ରତି ଜାନ୍ପୁ କାଶ୍ମୀର ଯାଇଥିବା ବେଳେ ପଶ୍ଚିମ ପାକିସ୍ତାନ ସରଣାର୍ଥୀ ପରିବାରଗୁଡ଼ିକୁ ଏହି ଅର୍ଥ ପ୍ରଦାନ ପାଇଁ ଘୋଷଣା କରିଥିଲେ ପ୍ରେସିଡେଣ୍ଟ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲିଠାରୁ ଗ୍ରୀସ୍ ସୁରିନେମ୍ ଓ କ୍ୟୁବା ଗସ୍ତରେ ଯିବେ ଇସ୍କାତ୍ ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସମେତ ଏକ ଉଚ୍ଚସ୍ତରୀୟ ପରିନିଧି ଦଳ ରାଷ୍ଟ୍ରପତିଙ୍କ ସହ ଏହି ତିନି ଦେଶୀୟ ଗସ୍ତରେ ଯାଉଛନ୍ତି ନ' ଦିନିଆ ଗସ୍ତର ଗ୍ରୀସ୍ର ଆଥେନ୍ନ ନଗରୀରେ ପ୍ରଥମ ରହଣି କାଳରେ ଶ୍ରୀ କୋବିନ୍ଦ ଗ୍ରୀସ୍ ରାଷ୍ଟ୍ରପତି ପ୍ରୋକୋପିସ୍ ପାଭ୍ଲୋପାଓଲସ୍ ଏବଂ ବିରୋଧୀ ତଥା ସରକାରୀ ସଦସ୍ୟମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟ ସୂଚୀ ରହିଛି ଅଜ୍ଞାତ ସୈନ୍ୟମାନଙ୍କ ସ୍କାରକୀ ପୀଠରେ ଶ୍ରୀ କୋବିନ୍ଦ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ଏବଂ ଆଥେନ୍ସ ନଗରୀର ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନୋତାତ୍ୱିକ କେନ୍ଦ୍ରଗୁଡ଼ିକୁ ଦର୍ଶନ କରିବେ ଆଥେନ୍୍ରରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ସେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି ମଙ୍ଗଳବାର ଦିନ ରାଷ୍ଟ୍ରପତି ସୁରିନେମ୍ ଯାତ୍ରା କରିବେ ସେଠାରେ ସେ ସୁରିନେମ୍ ରାଷ୍ଟ୍ରପତି ଡେସିରେ ଡେଲାନୋ ବୌଟେର୍ସଙ୍କ ସହ ବୈଠକରେ ମିଳିତ ହେବା ପରେ ସରକାରୀ ସ୍ତରୀୟ କଥାବାର୍ତ୍ତାରେ ଯୋଗ ଦେବେ ସେଠାରେ ସ୍ୱାସ୍ଥ୍ୟ ଔଷଧପତ୍ର ନିର୍ବାଚନ ପ୍ରଯୁକ୍ତି ବିଦ୍ୟା ଓ ଆୟୁର୍ବେଦ କ୍ଷେତ୍ରରେ ଅନେକ ରାଜିନାମା ଓ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ଜୈବ କାରିଗରି ବିଦ୍ୟା ହୋମିଓପାଥି ଏବଂ ପାରମ୍ପରିକ ଚିକିତ୍ସା ପଦ୍ଧତି ତଥା ଚେରମୂଳୀ ଆଦି କ୍ଷେତ୍ରରେ କେତେକ ରାଜିନାମା ଓ ବୁଝାମଣା ସ୍ୱାକ୍ଷରିତ ହେବାର କାର୍ଯ୍ୟସ୍ତଚୀ ରହିଛି